ଏମ୍ଇଏ ଇଣ୍ଡ୍ ପାକ୍ ଭାରତୀୟ ସାମରିକ ବାହିନୀ ଘାଟିଗୁଡ଼ିକ ଉପରେ ଆକ୍ରମଣ କରିବାପାଇଁ ପାକିସ୍ତାନ ବିମାନ ବାହିନୀ ମହାକାଶ ସୀମା ଲଂଘନ କରିବା ସଙ୍ଗେ ସଙ୍ଗେ ବିନା ଉତ୍ତେଜନାରେ ଯୁଦ୍ଧଭଳି ପରିସ୍ଥିତି ସୃଷ୍ଟି କରିବା ପ୍ରସଙ୍ଗକୁ ନେଇ ଭାରତ ଇସ୍ଲାମାବାଦ ନିକଟରେ ଦୂଢ଼ ପ୍ରତିବାଦ ଜଣାଇଛି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ପାକିସ୍ତାନର ଅସ୍ଥାୟୀ ରାଷ୍ଟ୍ରଦୃତଙ୍କୁ ଡକାଯାଇ ଦୂଢ଼ ପ୍ରତିବାଦ କରାଯାଇଛି ଖାଇବର ପାଖତୁନ୍ଖ୍ୱା ପ୍ରଦେଶର ବାଲାକୋଟ୍ ଅଞ୍ଚଳସ୍ଥିତ କୈସେ ମହମ୍ମଦ ସନ୍ତାସବାଦୀ ସଙ୍ଗଠନର ତାଲିମ ଶିବିର ଉପରେ ଅଣସାମରିକ ବୋମାମାଡ଼ର ଜବାବ୍ରେ ପାକିସ୍ତାନ ଏଭଳି କାର୍ଯ୍ୟ କରିଛି ଦେଶର ଜାତୀୟ ନିରାପତ୍ତା ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ସୁରକ୍ଷିତ ରଖିବାଲାଗି ସୀମାପାରି ସନ୍ତାସବାଦ କିମ୍ବା ଯୁଦ୍ଧ ଭଳି କୌଣସି କାର୍ଯ୍ୟକଳାପ ବିରୁଦ୍ଧରେ କଡ଼ା ପଦକ୍ଷେପ ନେବାକୁ ନୂଆଦିଲ୍ଲୀର ଅଧିକାର ରହିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଚି ଭାରତ କହିଛି ଅନ୍ତର୍ଜାତୀୟ ବୁଝାମଣା ଓ ଦ୍ୱିପକ୍ଷୀୟ ପ୍ରତିଶ୍ରତିବଦ୍ଧତାକୁ ପାଳନ କରିବା ପରିବର୍ତ୍ତେ ପାକିସ୍ତାନ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରିବା ଅତି ଦୁର୍ଭାଗ୍ୟର ବିଷୟ ଏହି ବିବୂଭିରେ ଏକଥା ମଧ୍ୟ କୁହାଯାଇଛି ପାକିସ୍ତାନ ମାଟିରୁ କୌଣସି ବ୍ୟକ୍ତି ବା ସନ୍ତାସବାଦୀ ସଙ୍ଗଠନ ସନ୍ତାସବାଦୀ କାର୍ଯ୍ୟକଳାପ ଚଳାଇଥିଲେ ସେମାନଙ୍କ ବିରୁଦ୍ଧରେ ନିର୍ଣ୍ଣାୟକ ପଦକ୍ଷେପ ନେବା ପରିବର୍ତ୍ତେ ପାକିସ୍ତାନର ଏଭଳି କାର୍ଯ୍ୟକଳାପ ଅତ୍ୟନ୍ତ ନିନ୍ଦନୀୟ ପୁଲ୍ୱାମା ସନ୍ତାସବାଦୀ ଆକ୍ରମଣରେ ଜେସେ ମହଞ୍ଜଦର ହାତ ଥିବା ସଂକ୍ରାନ୍ତୀୟ ସ୍ୱତନ୍ତ୍ର ସ୍ୱଚନାଗ୍ରଡ଼ିକ ପାକିସ୍ତାନୀ ରାଷ୍ଟ୍ରଦତ୍କ ୍ ଦିଆଯାଇଛି ଭାରତୀୟ ବିମାନ ବାହିନୀର ପାଇଲଟ୍ଙ୍କ ତ୍ରରନ୍ତ ନିରାପଦରେ ଫେରାଇ ଦେବାପାଇଁ ଦାବି କରାଯାଇଛି ଭାରତର ଯବାନମାନଙ୍କର ଯେଭଳି କୌଣସି କ୍ଷତି ନ ହୁଏ ସେଥିପ୍ରତି ମଧ୍ୟ ପାକିସ୍ତାନକୁ ସତର୍କ କରାଯାଇଛି ଗତକାଲି ଭାରତର ସାମରିକ ଘାଟିଗୁଡ଼ିକ ଉପରକୁ ଲକ୍ଷ୍ୟ କରି ପାକିସ୍ତାନର ଲଢ଼ୁଆ ବିମାନ ସୀମା ଅତିକ୍ରମ କଲାପରେ ସେହି ବିମାନକୁ ଗୁଳି କରି ଖସାଇ ଦିଆଯାଇ ପାକିସ୍ତାନର ଆକ୍ରମଣ ଉଦ୍ୟମକୁ ପଣ୍ଡ କରାଯାଇଥିଲା ବୈଦେଶିକ ମୁଖପାତ୍ର ରବୀଶ କୁମାର ସାମ୍ବାଦିକମାନଙ୍କୁ ନୂଆଦିଲ୍ଲୀରେ କହିଛନ୍ତି ବାଲାକୋଟ୍ର ବୋମାମାଡ଼ ପରେ ପାକିସ୍ତାନ ତା'ର ବିମାନ ବାହିନୀକୁ ଭାରତ ବିରୁଦ୍ଧରେ କାର୍ଯ୍ୟରେ ଲଗାଇଥିଲା କିନ୍ତୁ ଯବାନମାନଙ୍କ ସତର୍କତା ଯୋଗୁଁ ଏହି ଉଦ୍ୟମକୁ ପଣ୍ଡ କରିଦିଆଯାଇଛି ସିଜ୍ ଫାୟାର୍ ଭାଓଲେସନ୍ ଜନ୍ମୁ କାଶ୍ମୀରର ପୁଞ୍ ଜିଲ୍ଲାର ନିୟନ୍ତ୍ରଣ ରେଖା ଆରପଟୁ ପାକିସ୍ତାନୀ ସେନାବାହିନୀଦ୍ୱାରା ଭାରତୀୟ ଘାଟିଗୁଡ଼ିକ ଉପରକୁ ଗୁଳିମାଡ଼ର ସଠିକ୍ ଜବାବ୍ ଦିଆଯାଇଛି

ଭାରତୀୟ ଯବାନମାନେ ପାଲଟା ଗୁଳି ଚଳାଇଥିଲେ

ପାକିସ୍ତାନ ପଟୁ ଗୁଳାଗୋଳି ଚାଲୁଥିବାରୁ ସୀମାନ୍ତରେ ବାସ କରୁଥିବା ଲୋକମାନଙ୍କୁ ଘର ଭିତରେ ରହିବାପାଇଁ ପରାମର୍ଶ ଦିଆଯାଇଛି ୟୁଏନ୍ ଆଜ୍ହାର୍ ପାକିସ୍ତାନଭିତ୍ତିକ ସନ୍ତାସବାଦୀ ଗୋଷୀ ଜୈସେ ମହମ୍ମଦ ମୁଖ୍ୟ ମସୁଦ୍ ଆଜ୍ହର୍କୁ କଳା ତାଲିକାଭୁକ୍ତ କରିବାପାଇଁ ଆମେରିକା ବ୍ରିଟେନ୍ ଓ ଫ୍ରାନ୍ସ୍ ଜାତିସଂଘ ନିରାପତ୍ତା ପରିଷଦ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ଏହି ତିନୋଟିଯାକ ଦେଶ ପକ୍ଷରୁ ଜାତିସଂଘ ପରିଷଦର ବାସନ୍ଦ ବ୍ୟବସ୍ଥା ଗ୍ରହଣକାରୀ କମିଟି ନିକଟରେ ଦାଖଲ କରାଯାଇଥିବା ଏକ ପ୍ରସ୍ତାବରେ ଆଜ୍ହାର ବିରୁଦ୍ଧରେ ବିଶ୍ୱଭ୍ରମଣ ନିଷେଧାଦେଶ ଓ ତା'ର ସମ୍ପର୍ତି ବାକ୍ୟାପ୍ତ କରିବାପାଇଁ କୁହାଯାଇଛି

ଆମେରିକା ବୈଦେଶିକ ବିଭାଗ ମ୍ରଖପାତ୍ର ୱାଶିଂଟନ୍ରେ ସାମ୍ଭାଦିକମାନଙ୍କୁ କହିଛନ୍ତି ସମ୍ପ୍ରତି ପୁଲ୍ୱାମା ଆକ୍ରମଣ ଭଳି ସୀମାପାରି ସନ୍ତାସବାଦ ଘଟଣା ସେହି ଅଞ୍ଚଳ ପ୍ରତି ଘୋର ବିପଦ ସୃଷ୍ଟି କରିଛି

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ କହିଛି ବନବାସୀମାନେ ଅତ୍ୟନ୍ତ ଗରିବ ଓ ଅଶିକ୍ଷିତ ହୋଇଥିବାରୁ ସେମାନେ ପ୍ରଶାସନ ନିକଟରେ ଉପଯୁକ୍ତ ଭାବେ ଦାବି ଉପସ୍ଥାପନ କରିପାରି ନାହାନ୍ତି ଉଚ୍ଛେଦ କରାଯାଉଥିବା ସଂକ୍ରାନ୍ତରେ ସେମାନଙ୍କୁ କିଛି ଜଣା ନ ଥିଲାବେଳେ ଏଭଳି ପଦକ୍ଷେପ ନିଆଯିବା ଅତି ଗୁର୍ତ୍ତର ଘଟଣା ବନବାସୀମାନେ ଯୁଗ ଯୁଗ ଧରି ମୂଳ ନିବାସୀ ଭାବେ ଜଙ୍ଗଲରେ ବାସ କରିଆସୁଥିବାରୁ ସେମାନଙ୍କୁ ଉଚ୍ଛେଦ କରିବା ଅନ୍ୟାୟ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି ଶାନ୍ତିସ୍ୱରୂପ ପ୍ରାଇଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକି ନୂଆଦିଲ୍ଲୀରେ ବିଜ୍ଞାନ ଓ କାରିଗରୀ ବିଦ୍ୟାପାଇଁ ଶାନ୍ତିସ୍ୱର୍ପ ପଟ୍ଟନଗର ପୁରସ୍କାର ପ୍ରଦାନ କରିବେ

ଯୁବବିଜ୍ଞାନୀ ଓ ଯନ୍ତ୍ରୀମାନଙ୍କର ବିକାଶମୂଳକ ଗବେଷଣାଗୁଡ଼ିକୁ ସ୍ୱୀକୃତି ଦେବାପାଇଁ ଶାନ୍ତିସ୍ୱରୂପ ଭଟ୍ଟନଗର ପୁରସ୍କାର ଆମ ଦେଶରେ ସବୁଠାରୁ ସମ୍ମାନକନକ ପୁରସ୍କାର

ଡକ୍ଟର ଭଟ୍ଟନଗର ବୈଜ୍ଞାନିକ ପରିଷଦ ଓ ଶିଳ୍ପ ଗବେଷଣା ସିଏସ୍ଆଇଆର୍ର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ଥିଲେ ଜୈବ ବିଜ୍ଞାନ ରସାୟନ ବିଜ୍ଞାନ ପୂଥ୍ୱୀ ବିଜ୍ଞାନ ଭୂମଶ୍ଚଳ ସମୁଦ୍ର ଗ୍ରହ ବିଜ୍ଞାନ ଇଞ୍ଜିନିୟରିଂ ବିଜ୍ଞାନ ଗଣିତ ବିଜ୍ଞାନ ଭେଷଜ ବିଜ୍ଞାନ ଓ ପଦାର୍ଥ ବିଜ୍ଞାନରେ ବିଚକ୍ଷଣ କାର୍ଯ୍ୟ ଓ ଗବେଷଣା ପାଇଁ ପ୍ରତିବର୍ଷ ଏହି ପୁରସ୍କାର ଦିଆଯାଇଥାଏ

ଏଚ୍ସି ହେରାଲ୍ଡ୍ ନୂଆଦିଲ୍ଲୀର ଆଇଟିଓ ସ୍ଥିତ ଆସୋସିଏଟ୍ ଜର୍ଣ୍ଣାଲ୍ସ୍ ଲିମିଟେଡ୍ ପରିସରକୁ ଖାଲି କରିବାପାଇଁ ଜଣିକିଆ ଖଣ୍ଡପୀଠଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ୍କରି ନ୍ୟାସନାଲ୍ ହେରାଲ୍ଡ୍ ପ୍ରକାଶକ ଏଜେଏଲ୍ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି ଆଇଟିଓ ସ୍ଥିତ ପରିସରକୁ ଖାଲି କରିବାପାଇଁ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ କରି ଏଜେଏଲ୍ ଅପିଲ୍ କରିଥିଲା

ଇସ୍ଲାମିକ୍ ସହଯୋଗ ସଙ୍ଗଠନର ପୂର୍ଣ୍ଣାଙ୍ଗ ଅଧିବେଶନ ଆସନ୍ତାକାଲି ବସିବ ଏହି ଅଧିବେଶନ ପାଇଁ ଭାରତକୁ ସମ୍ମାନିତ ଅତିଥବ ଭାବେ ଡକାଯାଇଛି ପ୍ରଥମ ଥରପାଇଁ ଭାରତ ଏହି ବୈଠକରେ ଯୋଗ ଦେଉଛି ବୈଠକରେ ରାଜନୈତିକ ସାମାଜିକ ଅର୍ଥନୈତିକ ଓ ମ୍ବସଲମାନ ସମ୍ପ୍ରଦାୟ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ

ମୁସଲ୍ମାନ ଦେଶଗୁଡ଼ିକରେ ଶାନ୍ତି ଓ ସ୍ଥିରତା ଏବଂ ସମନ୍ୱୟ ତଥା ସହଯୋଗ ଆଦି ବିଷୟଗୁଡ଼ିକ ଉପରେ ବୈଦେଶିକ ମନ୍ତ୍ରୀମାନେ ଆଲୋଚନା କରିବେ ପର୍ଯ୍ୟବେକ୍ଷକମାନେ କହୁଛନ୍ତି ଭାରତକୁ ଏହି ବୈଠକକୁ ନିମନ୍ତ୍ରଣ କରିବାଦାରା ପଣ୍ଢିମ ଏସିଆ ଏବଂ ମୁସଲ୍ମାନବହୁଳ ଦେଶଗୁଡ଼ିକରେ ଭାରତର ସମ୍ପର୍କ ମଜବୁତ୍ ହେବାର ଆଶା କରାଯାଉଛି

ୟୁଏନ୍ ଇଣ୍ଡିଆ ପାକ୍ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ କହିଛନ୍ତି ଜରୁରୀକାଳୀନ ଭିତ୍ତିରେ ଆପୋଷ କଥାବାର୍ତ୍ତା ମାଧ୍ୟମରେ ଫଳପ୍ରଦ ପଦକ୍ଷେପ ନେବାକୁ ଭାରତ ଓ ପାକିସ୍ତାନକୁ ଆହ୍ୱାନ ଜଣାଇଛନ୍ତି ପରିସ୍ଥିତି ଯେଭଳି ଆହୁରି ଖରାପ ନ ହେବ ସେଥିଲାଗି ସର୍ବାଧିକ ସଂଯମତା ରକ୍ଷା କରିବାପାଇଁ ସେ ଉଭୟ ଦେଶର ସରକାରଙ୍କୁ ନିବେଦନ କରିଛନ୍ତି

ଲୋକମାନଙ୍କ ମଧ୍ୟରେ ବିଜ୍ଞାନର ଗୁରୁତ୍ୱ ଓ ଏହାର ପ୍ରୟୋଗର ପ୍ରସାରପାଇଁ ଏହି ଦିବସ ପାଳିତ ହେଉଛି ଚଳିତ ବର୍ଷର ଜାତୀୟ ବିଜ୍ଞାନ ଦିବସର ବାର୍ତ୍ତା ଲୋକମାନଙ୍କପାଇଁ ବିଜ୍ଞାନ ଓ ବିଜ୍ଞାନପାଇଁ ଜନସାଧାରଣ ରହିଛି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଜାତୀୟ ବିଜ୍ଞାନ ଦିବସ ଅବସରରେ ସାର୍ ସିଭି ରମଣଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଟ୍ୱିଟ୍ କରି ସେ କହିଛନ୍ତି ଲୋକମାନଙ୍କର ଜୀବନଶୈଳୀରେ ଉନ୍ନତି ଆଶିବାପାଇଁ ବୈଜ୍ଞାନିକ ଓ ଗବେଷକମାନେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବ୍ୟବହାର କରିବା ଉଚିତ ନାଇଡ୍ଗ କଲାମ୍ ସମିଟ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ କହିଛନ୍ତି ବିଶ୍ୱ ସମୁଦାୟ ଏକତ୍ରିତ ହୋଇ ସନ୍ତ୍ରାସବାଦ ବିରୁଦ୍ଧରେ ସଂଗ୍ରାମ କରିବାକୁ ଆଗେଇ ଆସିବା ଉଚିତ ଶ୍ରୀ ନାଇଡ଼ କହିଛନ୍ତି ସନ୍ତାସବାଦକୁ ସମ୍ମିଳିତ ଓ ନିରନ୍ତର ଉଦ୍ୟମ ଜରିଆରେ ଦମନ କରାଯିବା ଉଚିତ ନୂଆଦିଲ୍ଲୀରେ ଡକ୍ଟର ଏପିଜେ ଅବଦ୍ରଲ୍ କଲାମ ତୃତୀୟ ଉଦ୍ଭାବନ ଓ ପ୍ରଶାସନ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ନାଇଡ଼ କହିଛନ୍ତି ରାଜନୈତିକ ଦଳଗୁଡ଼ିକ ସମସ୍ୱରରେ ସନ୍ତାସବାଦ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ଦେଶ ଓ ସଶସ୍ତ ବାହିନୀ ପ୍ରତି ସମର୍ଥନ ଜଣାଇବାର ଆବଶ୍ୟକତା ରହିଛି